ଏଥିପାଇଁ ସେମାନଙ୍କୁ ବାରମ୍ଘାର ଅଫିସ୍ ଆସିବାକୁ ପଡ଼ିବ ନାହି ମୁଖ୍ୟମନ୍ତୀ କହିଛନ୍ତି ରାଜ୍ୟର ସବୁ ପଞ୍ଚାୟତରେ ଗୋଟିଏ ଗୋଟିଏ ମୋ ସେବା କେନ୍ଦ ଖୋଲାଯିବ

ସେହିଭଳି କମ୍ମ୍ୟଟର ଜାଣିଥିବା ବ୍ୟକ୍ତିଙ୍କ ପାଇଁ ଓଡ଼ିଶା ଓ୍ୱାନ୍ ପୋର୍ଟାଲ ସେବା ଯୋଗାଇବାରେ ସହାୟକ ହେବ

ଏହି ଅବସରରେ କଟକସ୍ଥିତ ଆନନ୍ଦ ଭବନରେ ଏକ ସାଇକେଲ ଶୋଭାଯାତ୍ରା ଭୁବନଶ୍ୱର ବିମାନ ବନ୍ଦର ଯାଏଁ ବାହାରିଥିଲା ଏଥିରେ ବିଜେଡ଼ିର ବହୁ ନେତା ତଥା କର୍ମୀ ସାମିଲ ହୋଇଥିଲେ

ଏ ନେଇ ଟୁଇଟ୍ କରି ସେ ଲେଖ୍ ବାବୁଙ୍କ ଦ୍ରଦର୍ଶୀ ଚିନ୍ତାଧାରା ମାନବ ଜାତିର ସାମଗ୍ରୀକ ବିକାଶ ଓ ସାମାଜିକ ନ୍ୟାୟ ପ୍ରତି ତାଙ୍କର କାର୍ଯ୍ୟ ସମସ୍ତଙ୍କୁ ପ୍ରେରଣା ଦେଇଛି

ସେହିଭଳି ରେସ୍ତୋରାଗୁଡ଼ିକ କୋଭିଡ୍ ସତର୍କତା ଅବଲମ୍ମନ କରି ଖାଦ୍ୟ ପରିବେଷଣ କରିବେ

ତେବେ ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କୁ ଶ୍ରୀ ଲୋକନାଥଙ୍କ ଦର୍ଶନ କରିବାର ସୁଯୋଗ ମିଳିବ ନାହିଁ

ଏହି ବଜେଟ୍ ଜନସାଧାରଣଙ୍କ ପାଇଁ ଅତି ଉଉମ ବଜେଟ୍ ବୋଲି ସ୍ଚନା ଦେଇଥିଲେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବୃଦ୍ଧିଜୀବୀଙ୍କ ସହ ବିଜେପି କର୍ମକର୍ତ୍ତା ଯୋଗ ଦେଇଥୁଲେ